ଲୋକାୟୁକ୍ତ ମାମଲାର ଶୁଶାଶି କରି ସୁପ୍ରିମ୍କୋର୍ଟ ଏହି ରାୟ ଦେଇଛନ୍ତି

ଗଜଲକ୍ଷ୍କୀ ପୂଜା ପାଇଁ କଟକ ଭୁବନେଶ୍ୱର ଢେଙ୍କାନାଳ କେନ୍ଦ୍ରାପଡ଼ା ଅନୁଗୁଳ ଚୌଦ୍ୱାର ଚଳଚଞଳ ହୋଇଉଠିଛି

ସମସ୍ତଙ୍କ ହାତରେ ଥାଏ କଇଁଫୁଲ ଭର୍ତି ଫୁଲର ଚାଙ୍ଗୁଡା ସବୁ

ଯାହାକୁ ବଡ କୋଠି ପୂଜା ବୋଲି କହନ୍ତି

ସେଠାରେ ପହଞିବା ପରେ ଏହି ଟିମ୍ ଜିଲ୍ଲାର ଅଧିକାରୀମାନଙ୍କ ସହ ସମ୍ମୂକ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି

ହାଇଓ୍ୱା ଟ୍ରକର ଡ୍ରାଇଭର ଗୁରୁତର ଅବସ୍ଷାରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛି